କ୍ଷେତ୍ରରେ ଅଂଶୀଦାର ହେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି

ଆସନ୍ତାକାଲିଠାରୁ ଉପତ୍ୟକାର ସମସ୍ତ ପ୍ରାଥମିକ ସ୍କୁଲ୍ ଖୋଲିବ

ଏହି ପରିପ୍ରେକ୍ଷୀରେ ମାନବ ସମାଜକୁ ଭୁଟାନ୍ ଯେଉଁ ଖୁସି ଓ ଆନନ୍ଦର ବାର୍ତ୍ତା ଦେଉଛି ତାହା ସେ ଦେଶର ଏକତା ଓ ସମନ୍ୱୟ ଭାବରୁ ସୃଷ୍ଟି ହେଉଛି ଏହିଭଳି ବିଚାରରେ ବିଶ୍ୱ ବିଶେଷ ଉପକୃତ ହୋଇପାରିବ ଭୁଟାନ୍ର ରାଜଧାନୀ ଥିମ୍ପୁଠାରେ ଥିବା ଭୁଟାନ୍ ରୟାଲ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନଙ୍କୁ ଆଜି ସକାଳେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭୁଟାନ୍ବାସୀ ସୁଖ ଓ ଶାନ୍ତିର ସାରମର୍ମ ବୁଝିଛନ୍ତି ଏବଂ ସମନ୍ୱୟ ଏକତା ଓ କରୁଣାର ଅର୍ଥ ଯଥାର୍ଥରେ ହୃଦୟଙ୍ଗମ କରିଛନ୍ତି ସାମଗ୍ରିକ ଜାତୀୟ ସନ୍ତୋଷ ତାଲିକାରେ ଭୁଟାନ୍ ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନରେ ରହିବାର ଏହାହିଁ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ସମଗ୍ର ମାନବ ଜାତିପାଇଁ ଏକ ଶିକ୍ଷଣୀୟ ବିଷୟ ଭାରତ ଓ ଭୁଟାନ୍ର ଇତିହାସ ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏସବୁ ଦୁଇ ଦେଶ ମଧ୍ୟରେ ଏକ ଗଭୀର ସମ୍ପର୍କ ସ୍ଥାପନ କରିଛି ଏବଂ ଉଭୟ ଦେଶ ଓ ଏହାର ଜନସାଧାରଣ ପରସ୍କରର ଅତ୍ୟନ୍ତ ନିକଟତର ହୋଇଛନ୍ତି ଏହି ଦୃଷ୍ଟିରୁ ଉଭୟ ଦେଶର ଲୋକ ପରସ୍କର ପ୍ରତି ବିଶେଷ ଆକର୍ଷିତ ପ୍ରଧାନମନ୍ତ୍ରୀ କହିଛନ୍ତି ଗଭୀର ଆଧ୍ୟାତ୍ମିକତା ଏବଂ ଯୁବସ୍କଲଭ ଶକ୍ତି ଭୂଟାନ୍ର ସବୁଠୁ ବଡ଼ ସମ୍ଭଳ ଏହା ସେ ଦେଶର ଅତୀତ ବର୍ତ୍ତମାନ ଓ ଭବିଷ୍ୟତକୁ ବାନ୍ଧିରଖିଛି ଭାରତରେ ଗୌତମ ବୁଦ୍ଧ ଜନ୍କଲାଭ କରିଥିଲେ ଏବଂ ସେ ଦୃଷ୍ଟିର୍ ଭାରତ ଭାଗ୍ୟବାନ୍ ଭାରତରୁ ହିଁ ବୌଦ୍ଧଧର୍ମର ବାର୍ତ୍ତା ଭୁଟାନ୍ ସମେତ ସମଗ୍ର ବିଶ୍ୱକ୍ ପ୍ରସାରିତ ହୋଇଛି

ସକାରାତ୍ମକ ମନୋଭାବ ଭୟର ଦୂରୀକରଣ ଏକତ୍ର ବଞ୍ଚବା ପରିବେଶ ସହିତ ଖାପଖୁଆଇ ଚଳିବା ଏବଂ ସୁଖଶାନ୍ତିରେ ରହିବାର ବିଚାର ବୌଦ୍ଧଧର୍ମରେ ରହିଛି ଯୁବାବସ୍ଥାଠାରୁ ଆଉ କୌଣସି ଭଲ ସମୟ ନାହିଁ ଏହା ଶିଖିବା ଓ କିଛି ନୂଆ କରି ଶିଖିବାର ସମୟ ନୂଆ ନୂଆ ଆହ୍ୱାନର ମୁକାବିଲାପାଇଁ ଯୁବଶକ୍ତି ମନପ୍ରାଣ ଦେଇ କାର୍ଯ୍ୟ କରିବା ସହ ସମାଧାନର ସ୍ୱତ୍ର ବାହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ବିଭିନ୍ନ ପାରମ୍ପରିକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗ ବାହାରେ ସ୍କୁଲ୍ ଶିକ୍ଷା ମହାକାଶ ବିଜ୍ଞାନ ଡିଜିଟାଲ୍ ପେମେଣ୍ଟ୍ ଓ ବିପର୍ଯ୍ୟୟ ପରିଚାଳନା ଭଳି ନୂଆ ନୂଆ କ୍ଷେତ୍ରରେ ଭାରତ ଓ ଭୁଟାନ୍ ସହଯୋଗର ଏକ ନ୍ନଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି

ଏହା ବିଶ୍ୱର ସର୍ବବୃହତ୍ ଷ୍ଟାର୍ଟ ଅପ୍ ବ୍ୟବସ୍ଥା ସୃଷ୍ଟି କରିଛି

ଜେକେ ସିଚୁଏସନ୍ ଜାମ୍ମୁ କାଶ୍ମୀର ଜନସାଧାରଣଙ୍କ ଚଳପ୍ରଚଳ ଆହୁରି ସହଜ କରିବାକୁ ଯାଇ ସେଠାକାର ପ୍ରଶାସନ ଆଉ କେତେକ କଟକଣା କୋହଳ କରିଛି

ସରକାରୀ ମୁଖପାତ୍ର ରୋହିତ କାନ୍ସଲ୍ କହିଛନ୍ତି ଅନ୍ୟସବ୍ ଅଞ୍ଚଳରେ ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ସେବା ଧୀରେ ଧୀରେ ପ୍ରନଃସ୍କାପିତ କରାଯାଉଛି ସେ କହିଛନ୍ତି ଆସନ୍ତାକାଲି ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଯଥାରୀତି କାର୍ଯ୍ୟ ଆରମ୍ଭ କରିବ ଏବଂ ସେଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି

ନାଇଡ଼ୁ କହିଛନ୍ତି ଆଞ୍ଚଳିକ ମତଭେଦ ଦୂର କରି ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ

ରେନ୍ ଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଲାଗିରହିଛି ଏହାଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ବ୍ୟାହତ ହୋଇଛି ହିମାଚଳ ପ୍ରଦେଶରେ ବର୍ଷା ଓ ବନ୍ୟା ଯୋଗୁଁ ମାଟି ଅତଡ଼ା ଧସି ଅନେକ ସ୍ଥାନରେ ରାସ୍ତା ଅବରୋଧ ସୃଷ୍ଟି ହେବାରୁ ଗମନାଗମନ ଉପରେ ପ୍ରଭାବ ପଡ଼ିଛି

ରାଜ୍ୟର ସିମ୍ଳା ସୋଲାମ୍ ମଣ୍ଡି ଏବଂ କାଙ୍ଗ୍ଡ଼ା କିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷର୍ତ ସ୍ଚନା ଦିଆଯାଇଛି ଭାକ୍ରା ଡ୍ୟାମ୍ର୍ ବନ୍ୟାଜଳ ଛଡ଼ାଯିବା ପରେ ପଞ୍ଜାବର ବହ୍ର ତଳିଆ ଅଞ୍ଚଳ ଜଳମଗୁ ହେବାର ଆଶଙ୍କା ଦେଖାଦେଇଛି

ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏକ ବିବାହ ଉତ୍ସବ ଚାଲିଥିବାବେଳେ ସେଠାରେ ବିସ୍ଫୋରଣ ଘଟିଥିଲା ଏହା ପଛରେ କୌଣସି ଆତଙ୍କବାଦୀ ଗୋଷ୍ଠୀର ହାତ ଥିବା ସନ୍ଦେହ କରାଯାଉଛି ତେବେ ଏଥିରେ ତାଲିବାନ୍ର ହାତ ନାହିଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ଏବେ ଆଫଗାନିସ୍ତାନୀରେ ଶନ୍ତି ପ୍ରତିଷ୍ଠା ପାଇଁ ଆମେରିକା ଓ ତାଲିବାନ ମଧ୍ୟରେ ଏକ ରାଜିନାମା ଚଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚଥିବାବେଳେ ଏହି ବିସ୍ଫୋରଣ ପରିସ୍ଥିତିକୁ କଟିଳ କରିଛି

ଏହି ଅବସରରେ ଲିଥୁଆନିଆର ଇତିହାସ ସମ୍ପର୍କରେ ହିନ୍ଦୀରେ ଲେଖାଯାଇଥିବା ଏକ ପୁସ୍ତକ ତାଙ୍କୁ ଉପହାର ଦିଆଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି

ସମ୍ପ୍ରକ୍ତ ରୋଗୀମାନଙ୍କର ଅଧିକ ଚିକିହାପାଇଁ ଚେନ୍ନାଇର ଶଙ୍କର ନେତ୍ରାଳୟରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ଡକାଯାଇଛି

ଟ୍ୱିଟ୍ କରି ସେ କହିଛନ୍ତି ଯେ ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ସେହିଦିନ ଅନୁଷ୍ଠିତ ହେବ

ରାଜ୍ୟ ବିଧାନସଭାରେ ଏଚ୍ଡି କୁମାର ସ୍ୱାମୀ ଆସ୍ଥାଭୋଟ୍ରେ ହାରିଯିବା ପରେ ସେ ଏକାକୀ ମୁଖ୍ୟମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିଲେ

ପୋଖରିଆଲ୍ ଟିଚର୍ସ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ ଗତକାଲି ନ୍ତଆଦିଲ୍ଲୀରେ ଏକ ଆନ୍ତର୍ଜାତିକ ଶିକ୍ଷକ ପ୍ରଶିକ୍ଷଣ ସମ୍ମିଳନୀକ୍ର ଉଦ୍ଘାଟନ କରିଛନ୍ତି

ଏହି ମାମଲାର ସିବିଆଇ ତଦନ୍ତପାଇଁ କଂଗ୍ରେସ ସମେତ ସବ୍ର ରାଜନୈତିକ ଦଳ ଦାବି କରୁଥିଲେ

ଆସାମ୍ ସିଏନ୍ଜି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଦିବ୍ରଗଡ଼ଠାରେ ରାଜ୍ୟର ପ୍ରଥମ ସିଏନ୍ଜି ଇନ୍ଧନ ଯୋଗାଣ କେନ୍ଦ୍ରକୁ ଗତକାଲି ଉଦ୍ଘାଟନ କରିଛନ୍ତି

ବାଂଲାଦେଶ ଡେଙ୍ଗ୍ ବାଂଲାଦେଶରେ ନୂଆ ନୂଆ ଡେଙ୍ଗୁ ରୋଗୀ ହସ୍କିଟାଲ୍ରେ ଭର୍ତ୍ତି ହେଉଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ପୂର୍ବ ତୁଳନାରେ ହ୍ରାସ ପାଉଥିବା ଜଣାପଡ଼ିଛି